ଦୂଇ ନେତା ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ବିଷୟ ଉପରେ ସହଯୋଗ ପାଇଁ ଆଲୋଚନା କରିଛନ୍ତି

ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଏହି ଲକ୍ଷ୍ୟ ହାସଲପାଇଁ ସରକାର ଖର୍ଚ୍ଚ ଖାଣ୍ଟ୍ଛାଣ୍ଟ୍ କରିବେ ନାହିଁ କାରଣ ଖର୍ଚ୍ଚ ପାଇଁ ସରକାରଙ୍କ ପାଖରେ ପ୍ରଚୁର ବିକଳ୍ପ ସମ୍ଭଳ ରହିଛି ସେ କହିଛନ୍ତି ସରକାର ଅର୍ଥନୀତିର ସ୍ଥିରତାକୁ ବଜାୟ ରଖିବା ସଙ୍ଗେ ସଙ୍ଗେ ସମସ୍ତ ଅର୍ଥନୈତିକ ପରିମେୟଗୁଡ଼ିକରେ ଅବନ୍ନତି ହେବାକୁ ଦେବେ ନାହିଁ ମନ୍ତ୍ରୀ ପୁଣି କହିଛନ୍ତି ଚାହିଦା ବୃଦ୍ଧି ଯୋଗୁଁ ଆର୍ଥକ ବର୍ଷର ଚତୁର୍ଥ ତିନି ମାସ ସମୟରେ ଅଭିବୃଦ୍ଧି ହାର ଦୁଇ ଅଙ୍କରେ ରହିବାର ସମ୍ଭାବନା ଅଛି ଶ୍ରୀ ଗୋଏଲ୍ କହିଛନ୍ତି ଦେଶରେ ସହଜରେ ବ୍ୟବସାୟ କରିବା ଓ ଅର୍ଥନୀତିର ସ୍ଥିରତା ବଜାୟ ରଖିବା ଦିଗରେ ସରକାର ଅନେକ ପଦକ୍ଷେପ ନେଇଛନ୍ତି

ଫୋସ୍ବୁକ୍ ପୋଷ୍ଟ୍ରେ ଶ୍ରୀ ଜେଟ୍ଲୀ କହିଛନ୍ତି ଏହି ଅଭିବୃଦ୍ଧି ହାର ଆହୁରି କିଛି ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ

ମନ୍ତ୍ରୀ କହିଛନ୍ତି ସରକାର ପ୍ରତ୍ୟେକ ଭାରତୀୟଙ୍କୁ ବିଶ୍ୱର ଦ୍ରତ ବିକାଶକାରୀ ଅର୍ଥନୀତିରେ ଭାଗିଦାର କରାଇପାରିଛନ୍ତି ଓ ଅତୀତ ଅପେକ୍ଷା ଭବିଷ୍ୟତ ଏବେ ଉଜ୍ୱଳମୟ ହେବ ଶ୍ରୀ ଜେଟ୍ଲୀ କହିଛନ୍ତି ଏଥିପାଇଁ ଢାଞ୍ଚାଗତ ସଂସ୍କାର ଆର୍ଥକ ବିଜ୍ଞତା ଓ ଦେଶର ମୋଟାମୋଟି ଅର୍ଥନୈତିକ ସ୍କ୍ରିତି ମୁଖ୍ୟତଃ ଦାୟୀ ରାଜନାଥ କ୍ରାଇମ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ସାଇବର୍ ଅପରାଧ କ୍ଷେତ୍ରର ନୂଆ ନୂଆ ଚ୍ୟାଲେଞ୍ଜ୍ ବିଷୟରେ ସତର୍କ କରାଇ ସାଇବର ନିରାପତ୍ତା ବୃଦ୍ଧି ପାଇଁ ଫଳପ୍ରଦ ପଦକ୍ଷେପ ଗ୍ରହଣ ସକାଶେ ଆହ୍ୱାନ ଦେଇଛନ୍ତି ନ୍ତଆଦିଲ୍ଲୀରେ ଆଜି ଏକ ସମୀକ୍ଷା ବୈଠକରେ ସାମାଜିକ ଗଣମାଧ୍ୟମର ଅପବ୍ୟବହାରକୁ ନେଇ ସେ ଉଦ୍ବେଗ ପ୍ରକାଶ କରିଛନ୍ତି ଏହି ଚ୍ୟାଲେଞ୍ଚର ମୁକାବିଲା ପାଇଁ ଆଇନ୍ ଶୃଙ୍ଗଳା ରକ୍ଷାକାରୀ ସଂସ୍ଥାଗୁଡ଼ିକୁ ମଜବୁତ୍ କରିବାଲାଗି ସେ କର୍ମକର୍ତ୍ତାମାନଙ୍କୁ ଆହ୍ୱାନ ଦେଇଛନ୍ତି ଶିଶୁମାନଙ୍କ ଉପରେ ଅଶ୍ଳୀଳ ଚିତ୍ରର ପ୍ରସାର ତଥା ଅନ୍ୟାନ୍ୟ ଆପଭିଜନକ ଚିତ୍ରର ପ୍ରସାର ଲାଗି ଇକ୍ଷର୍ନେଟ୍ର ଅପବ୍ୟବହାର ହେଉଥିବା ଉପରେ ଶ୍ରୀ ସିଂ ଅନ୍ଲାଇନ୍ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ୍ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସାଇବର ବିପଦ ପ୍ରତି ତୀକ୍ଷ୍ଣ ନଜର ରଖାଯିବାପାଇଁ ଆହ୍ୱାନ ଦେଇ ନିୟମିତଭାବେ ତାଙ୍କ ମନ୍ତ୍ରଣାଳୟର ତଥ୍ୟ ବୈଷୟିକ ଜ୍ଞାନ ମୌଳିକ ଡାଞ୍ଚାର ସାଇବର୍ ଯାଞ୍ ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି ଫୋନ୍ କଲ୍ ମାଧ୍ୟମରେ ଲୋକମାନଙ୍କଠାରୁ କାଲିଆତି କରି ତଥ୍ୟ ସଂଗ୍ରହ କରିବା ଓ ସେମାନଙ୍କର ଅର୍ଥ ହେର୍ଫେର୍ କରିବା ଉପରେ ଶ୍ରୀ ସିଂ ଏ ସଂକ୍ରାନ୍ତରେ ଜନ ସତେଚନତା ସୃଷ୍ଟି ଓ ଏଭଳି ଠକେଇ ରୋକିବାପାଇଁ ପ୍ରତିଷ୍ଠାନଗତ ତାଞ୍ଚାକୁ ଶକ୍ତିଶାଳୀ କରିବାକୁ ସେ ଗୁରୁତ୍ୱ ଆରୋପ କରିଛନ୍ତି ଜେକେ କିଲ୍ଡ୍ ଜନ୍ମ କାଶ୍ରୀର୍ରେ ଉତ୍ତର କାଶ୍ରୀରର ବାନ୍ଦିପୋରା ଜିଲ୍ଲାରେ ଆଜି ସକାଳ୍ ନିରାପତ୍ତା ବାହିନୀ ଯବାନମାନଙ୍କ ସହ ଚାଲିଥିବା ସଂଘର୍ଷରେ ଦୂଇ ଜଣ ଅଜ୍ଞାତ ସନ୍ତାସବାଦୀ ପ୍ରାଣ ହରାଇଛନ୍ତି

ନିରାପତ୍ତା ସ୍ଚତ୍ରରୁ ଆକାଶବାଣୀକୁ ମିଳିଥିବା ଖବର ଅନୁସାରେ ପନ୍ନାର ଜଙ୍ଗଲରେ ସେନାବାହିନୀ ଓ ଅର୍ଦ୍ଧ ସାମରିକ ବାହିନୀ କମାଶ୍ଡୋମାନଙ୍କର ସନ୍ତାସବାଦୀମାନଙ୍କ ସହ ସାନି ସଂଘର୍ଷ ଆରମ୍ଭ ହୋଇଛି ସେହି ଅଞ୍ଚଳରେ ବହୁ ସଂଖ୍ୟକ ସନ୍ତାସବାଦୀ ଲୁଚି ରହିଥିବାର ଗୁପ୍ତ ସୂଚନା ମିଳିଥିଲା ଗତ ସପ୍ତାହରେ ଦୂଇ ଜଣ ଅଜ୍ଞାତ ସନ୍ତାସବାଦୀ ପ୍ରାଣ ହରାଇଥିଲେ ଓ ଜଣେ ଯବାନ ଶହୀଦ୍ ହୋଇଥିଲେ

ପରେ ସେନାବାହିନୀ ମୁଖ୍ୟ ଜେନେରାଲ୍ ରାଓ୍ ତ୍ ସ୍ୱର୍ଗତ ରାଇଫଲ୍ ମ୍ୟାନ୍ ଆଉରଙ୍ଗ୍ଜେବ୍ଙ୍କ ପୈତୃକ ଗ୍ରାମ ସଲାନୀକୁ ଗସ୍ତ କରିଥିଲେ ସେଠାରେ ସେ ଶୋକସନ୍ତପ୍ତ ପରିବାରକୁ ସାକ୍ଷାତ୍ କରିଥିଲେ ଓ ସମସ୍ତ ପ୍ରକାର ସହାୟତା ପ୍ରଦାନର ପ୍ରତିଶ୍ରତି ଦେଇଥିଲେ ଆଉରଙ୍ଗ୍ଜେବ୍ଙ୍କ ବଳିଦାନକୁ ବିଫଳ ହେବାକୁ ଦିଆଯିବ ନାହିଁ ବୋଲି ସେ ମଧ୍ୟ ପ୍ରତିଶ୍ରତି ଦେଇଥିଲେ

ଅର୍ଥ ମନ୍ତ୍ରଣାଳୟରୁ ଜାରି ଏକ ବିବୃତ୍ତି ଅନୁସାରେ କିଏସ୍ଟି ଅଧୀନରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କର ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ଆଦାୟ ସଂକ୍ରାନ୍ତ ତଥ୍ୟ ସଂଗ୍ରହ ସାବଲୀଳ ହେବ

ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶା କରାଯାଉଛି ଅର୍ଥ ମନ୍ତ୍ରଣାଳୟ କହିଛି ସମଗ୍ର ବୟନ ଶିଳ୍ପ କ୍ଷେତ୍ରକୁ ଟିକସର ପରିସରକୁ ଅଣାଯାଉଛି ଜିଏସ୍ଟି ଲାଗୁ ହେବାଠାରୁ ଏହାକୁ ସରଳ କରିବା ପଦ୍ଧତିରେ ଅନେକ ପରିବର୍ତ୍ତନ ଅଣାଯାଇଛି ଗ୍ରାହକମାନଙ୍କୁ ସୁବିଧା ପହଞ୍ଚାଇବା ଓ ଟିକସଦାତାମାନଙ୍କୁ ଟିକସ ପ୍ରଦାନ ସରଳ କରିବାପାଇଁ ପଦକ୍ଷେପମାନ ମଧ୍ୟ ନିଆଯାଉଛି

ଶିକ୍ଷା କ୍ଷେତ୍ରରେ ବିପ୍ଳବାତ୍ମକ ପରିବର୍ତ୍ତନ ଅଣାଯାଇଛି ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ଅଧିକ ପାର୍ଷି ଦିଆଯାଇ ଏହାକୁ ମଜବୁତ୍ କରାଯାଇଛି ଶ୍ରୀ ଜାବଡେକର କହିଛନ୍ତି ସରକାର ଆଇଆଇଏମ୍ଗୁଡ଼ିକୁ ସ୍ୱାୟଉତା ପ୍ରଦାନପାଇଁ ପ୍ରତିଶ୍ରତିବଦ୍ଧ

ସେ କହିଛନ୍ତି ଏନ୍ସିଇଆର୍ଟି ବହିଗୁଡ଼ିକୁ ଡିକିଟାଲ୍ ଆକାରରେ ମାଗଣାରେ ଯୋଗାଇ ଦିଆଯାଇଛି

ସାମ୍ଘାଦିକମାନଙ୍କର କିଛି ପ୍ରଶ୍ରର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଚଳିତ ବର୍ଷ ଶେଷ ସୁଦ୍ଧା ଜାତୀୟ ଶିକ୍ଷାନୀତି ପ୍ରଶୟନ ହେବାର ଆଶା କରାଯାଉଛି ପ୍ରେସିଡେଣ୍ଟ ଗ୍ରୀସ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଆଜି ଗ୍ରୀସ୍ ରାଷ୍ଟ୍ରପତି ପ୍ରୋକୋପିସ୍ ପାବ୍ଲୋପୋଲୋସ୍ଙ୍କୁ ଗ୍ରୀସ୍ ରାଷ୍ଟ୍ରପତି ପ୍ରାସାଦରେ ସାକ୍ଷାତ୍ କରିଛନ୍ତି ଦୁଇ ନେତା ଅର୍ଥନୈତିକ ସହଯୋଗ ଓ ଦ୍ୱିପକ୍ଷୀୟ ବାଶିଜ୍ୟ ବୃଦ୍ଧି ସମେତ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିଛନ୍ତି ଉଭୟ ଦେଶ ମଧ୍ୟରେ ଐତିହାସିକ ସମ୍ପର୍କ ରହିଛି ଓ ଶ୍ରୀ କୋବିନ୍ଦ୍ଙ୍କ ଗସ୍ତ ସହ ଏହା ଆହୁରି ମକ୍ତବୁତ୍ ହେବ ବୋଲି ଦୁଇ ନେତା ମତପ୍ରକାଶ କରିଛନ୍ତି ଏହି ବୈଠକ ପରେ ଏକ ପ୍ରତିନିଧି ମଞ୍ଜଳସ୍ତରୀୟ କଥାବାର୍ତ୍ତା ଅନୁଷ୍ଠିତ ହେବ ପୂର୍ବରୁ ଶ୍ରୀ କୋବିନ୍ଦ୍ଙ୍କୁ ରାଷ୍ଟ୍ରପତି ପ୍ରାସାଦରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ଶ୍ରୀ କୋବିନ୍ ଏଥେନ୍ସର ସିଣ୍ଟାଗମା ସ୍କୋୟାର୍ଠାରେ ସୈନ୍ୟମାନଙ୍କ ଏକ ସ୍କାରକୀ ଗସ୍ତ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଶ୍ରୀ କୋବିନ୍ଦ୍ ଗ୍ରୀସ୍ ପ୍ରଧାନମନ୍ତ୍ରୀ ଆଲେକିସ୍ ସିପ୍ରାସ୍ ଓ ବିରୋଧ ଦଳ ନେତା କିରିଆକୋସ୍ ମିତ୍ସୋତାକିସ୍ଙ୍କୁ ଆଜି ସାକ୍ଷାତ୍ କରିବେ ସେ ମଧ୍ୟ ରାଜ୍ୟଗୋଷ୍ଠୀ ଯୁଦ୍ଧ ସମାଧି ସ୍ଥଳ ଗସ୍ତ କରିବେ ସେଠାରେ ସେ ଆଜି ସନ୍ଧ୍ୟାରେ ଷ୍ଟୋନ୍ ଅଫ୍ ରିମେୟରାନ୍ସ ରେ ପୁଷ୍ଠମାଲ୍ୟ ଅର୍ପଣ କରିବେ ଆକି ସନ୍ଧ୍ୟାରେ ମଧ୍ୟ ଭାରତୀୟ ବ୍ୟାବସାୟିକ ପ୍ରତିନିଧି ଦଳ ସହ ଏକ ବୈଠକର ଆୟୋଜନ କରାଯାଇଛି ରାଷ୍ଟ୍ରପତି ଗ୍ରୀସ୍ ସୁରିନେମ୍ ଓ କ୍ୟୁବାକୁ ତାଙ୍କ ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଯାଇ ଏଥେନ୍ସରେ ପହଞ୍ଚଛନ୍ତି ସ୍ରଷମା ଇଟାଲୀ ଭାରତ ଇଟାଲୀ ସହ ତା'ର ସମ୍ପର୍କକୁ ଆଗକୁ ଆଗେଇ ନେବାପାଇଁ ନିଜର ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛି ବୈଦେଶିକ ବିଭାଗ ମୁଖପାତ୍ର ରବୀଶ୍ କୁମାର ଟ୍ୱିଟ୍ କରି କହିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆକି ରୋମ୍ରେ ଇଟାଲୀ ବୈଦେଶିକ ମନ୍ତ୍ରୀ ଏଞ୍ଜୋ ମୋଆବେରୋ ମିଲାନେସିଙ୍କୁ ସାକ୍ଷାତ୍ କରିଛନ୍ତି ସେ କହିଛନ୍ତି ଦୁଇ ନେତା ମୋଟାମୋଟି ଦ୍ୱିପକ୍ଷୀୟ ସମ୍ପର୍କର ସମୀକ୍ଷା କରିବା ସହିତ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗଗ୍ରଡ଼ିକ ଉପରେ ମତର ଆଦାନ ପ୍ରଦାନ କରିଛନ୍ତି ଶ୍ରୀମତୀ ସ୍ୱରାଜ ତାଙ୍କର ଚତ୍ରର୍ରାଷ୍ଟ୍ରୀୟ ୟରୋପୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଗତକାଲି ଯାଇ ରୋମ୍ରେ ପହଞ୍ଚିଛନ୍ତି ଆଜି ସେ ଇଟାଲୀ ପ୍ରଧାନମନ୍ତ୍ରୀ କୁସେପି କୋଣ୍ଟି ସାକ୍ଷାତ କରି ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବାର୍ତ ତାଙ୍କ ଅଭିନନ୍ଦନ ଜଣାଇଛନ୍ତି ଗତ ପହିଲାରେ ଶ୍ରୀ କୋର୍ଷ୍ଣି ଇଟାଲୀର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରଠାରୁ ଦୁଇ ପକ୍ଷ ମଧ୍ୟରେ ଏହା ପ୍ରଥମ ଉଚ୍ଚସ୍ତରୀୟ କଥାବାର୍ତ୍ତା ଉଭୟ ନେତା ସବୁକ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କ ବୃଦ୍ଧି ପ୍ରତି ଗୁରୁତ୍ୱ ଆରୋପ କରିଛନ୍ତି ଶ୍ରୀମତୀ ସ୍ୱରାଜ ଆଜି ଫ୍ରାନ୍ସ ଅଭିମୁଖେ ଯାତ୍ରା କରିବେ ଆସନ୍ତାକାଲି ସେ ଲୁକ୍ଜେମ୍ବର୍ଗରେ ପହଞ୍ଚବେ ଓ ବୁଧବାରଠାରୁ ଶନିବାର ମଧ୍ୟରେ ବେଲ୍ଜିୟମ୍ ଗସ୍ତ କରିବେ ତାଙ୍କର ଏହି ଗସ୍ତକାଳରେ ସେ ବହ୍ର ଆଞ୍ଚଳିକ ଅନ୍ତର୍ଜାତୀୟକ ତଥା ଦ୍ୱିପକ୍ଷୀୟ ବିଷୟରେ ସେହି ଦେଶଗୁଡ଼ିକର ନେତାମାନଙ୍କ ସହ ଆଲୋଚନା କରିବେ ଫାମୋ ଏକୁପୋର୍ଟସ୍ ଭାରତରୁ ଚୀନ୍କୁ ରପ୍ତାନୀ ହେଉଥିବା ଔଷଧପତ୍ରର ଅଧ୍ୟୟନ ରିପୋର୍ଟକୁ ଆଜି ବାଶିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁ ଉନ୍କୋଚନ କରିଛନ୍ତି ବାଶିଜ୍ୟ ମନ୍ତ୍ରଣାଳୟ ବେଜିଂ ସ୍ଥିତ ଭାରତୀୟ ଦ୍ୱତାବାସର ସହଯୋଗରେ ଏହି ଅଧ୍ୟୟନ କରିଥିଲା ମନ୍ତଶାଳୟ ଏକ ବିବୃଭିରେ କହିଛି ଚୀନ୍ ବଜାରକ୍ତ ଭଲଭାବେ ହୃଦୟଙ୍ଗମ କରିବା ଓ ଭାରତର ପ୍ରଜାତି ଔଷଧଗୁଡ଼ିକୁ ଚୀନ୍ ବଜାରରେ ଅଧିକ ପ୍ରବେଶ ଲକ୍ଷ୍ୟରେ ଏହି ଅଧ୍ୟୟନ କରାଯାଇଥିଲା ଭାରତ ଚୀନ୍ ବଜାରକୁ ଅଧିକ ଔଷଧ ଛାଡ଼ିବାପାଇଁ ଲକ୍ଷ୍ୟ ରଖିଛି ଭାରତ ଓ ଚୀନ୍ ମଧ୍ୟରେ ବାଣିଜ୍ୟ ନିଅଣ୍ଟ ହ୍ରାସ କରିବାପାଇଁ ଏହା ସହାୟକ ହେବ